ଶ୍ରୀକ୍ଷେତ୍ର ପୁରୀରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ

ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ସାପନ କରିଛନ୍ତି ବଜେଟ୍ରେ କୃଷି ଗ୍ରାମୀଣ ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଓ ଡିକିଟାଲ୍ ଇଣ୍ଡିଆ ଉପରେ ଅଧିକ ଗୁରୁତ୍ ଦିଆଯାଇଛି

ଏହି ଯୋଜନା ଅଧୀନରେ ଜଳ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି

ଭାରତକୁ ଶିକ୍ଷା କେତ୍ରର କେନ୍ଦ ଭାବେ ପରିଗଣିତ କରିବା ପାଇଁ ଅର୍ଥମନ୍ତୀ ବଜେଟ୍ରେ ଗୁରୁତ୍ୱାରୋପ କରିଛନ୍ତି

କେନ୍ଦ ସରକାରଙ୍ ପକ୍ଷରୁ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ସାଗରମାଳା ଭାରତମାଳା ଓ ଉଡାନ୍ ଯୋଜନାରୁ ଲୋକଙ୍କୁ ଲାଭ ମିଳୁଛି ଆଗକୁ ମଧ୍ୟ ଏହି ଯୋଜନାରେ ଅଧିକ ଲାଭ ମିଳିବ

ଦେଶକୁ ଖୋଲା ଶୌଚମୁକ୍ତ କରିବା ପାଇଁ ପ୍ରଧାନମନ୍ତୀଙ୍କ ପ୍ରୟାସ ସାକାର ହେବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ସେହିପରି ଏନ୍ସାଇକ୍ଲେପିଡ଼ିଆ ଭଳି ଗାନ୍ଧିପିଡ଼ିଆ ଆସିବ ବୋଲି ଅର୍ଥମନ୍ତୀ ଘୋଷଣା କରିଛନ୍ତି

ଆୟକର ରିଟର୍ଣ୍ଡ ଦାଖଲ କର୍ତଥିବା ଟିକସଦାତାମାନଙ୍କ ପାଇଁ ଚଳିତ ବଜେଟ୍ରେ ବିଶେଷ ବ୍ୟବସ୍ରା କରାଯାଇଛି ଆଧାର କାର୍ଡ ମାଧ୍ୟମରେ ଆୟକର ଦାଖଲ କରିହେବ ବୋଲି ଅର୍ଥମନ୍ତୀ କହିଛନ୍ତି

ସଂସଦରେ ଅର୍ଥମନ୍ତୀ ନିର୍ମଳା ସୀତାରମଣ ବାର୍ଷିକ ବଜେଟ୍ ଉପସ୍ତାପନ କରିବା ପରେ ଏହା ଉପରେ ଏକ ବିବୃତ୍ତି ରଖି ମୋଦି କହିଛନ୍ତି ଏହା ଗରିବମାନଙ୍କ ମାନଦଣ୍ଡରେ ଉନ୍ନତି ଆଶିବା ସହ ଦେଶର ଯୁବଗୋଷୀକୁ ଏକ ସ୍ପୁନେଲି ଭବିଷ୍ରତ ପ୍ରଦାନ କରିବ

ମହିଳା ଶିଶୁ ବିକାଶ କୀବିକା ମିଶନ୍ ଶିକ୍ଷା ସ୍ୱାସ୍ଥ୍ୟ ଉପରେ ବ୍ୟୟବରାଦକୁ ସେ ପ୍ରଶଂସା କରିଛନ୍ତି

ରଥ ଉପରେ ଶ୍ରୀକୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଲାଗିଛି ଆସନ୍ତାକାଲିଠାରୁ ଗୁଖିଚା ମନ୍ଦିରରେ ଆଡ଼ପ ଅବଡ଼ା ମିଳବ

ଗତକାଲି ପହଣିପାଇଁ ଛେରାପହଁରା ହୋଇଥିଲା